ଏ କ୍ଷେତ୍ରରେ ଘରୋଇ ସରକାରୀ ମିଳିତ ସହଯୋଗରେ ପ୍ରମୁଖ ଜିଲ୍ଲା ଗୁଡ଼ିକରେ ସ୍ୱାସ୍ଥ୍ୟସେବାର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ମନ୍ତୀ ଶ୍ରୀ ଜେନା କହିଛନ୍ତି

ଏଥିରେ ଜମିଜମା ସଂକ୍ରାନ୍ତ ବିଷୟସହ ସବ୍କମିଟି ରିପୋର୍ଟ ଉପସ୍ସାପନ ନ୍ୟାୟାଳୟଙ୍କ ଆଦେଶ କ୍ରମେ ଗୃହୀତ ପଦକ୍ଷେପ ସମ୍ମର୍କରେ ଆଲୋଚନା ହେବ

କଂଗେସର ଅଭିଯୋଗ ରାଜ୍ୟ ସରକାର ଖବର କାଗଜରେ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ଅଭିଯୋଗ କରିଛି ରାଜ୍ୟ ସରକାର ପୁଷ୍ଟିହୀନତା ଦୂର ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଥିବା ସମ୍ପର୍କିତ ବିଭ୍ରାତ୍ତିକର ତଥ୍ୟ ଦେଇଥିବା କଂଗ୍ରେସ କହିଛି